ଏହି ଅବସରରେ ପ୍ରଧାନମନ୍ତୀ କହିଲେ ଯେ ମୁଦ୍ରା ଯୋଜନା ଗୁଶାତ୍ମକ ହାରରେ ନିଯୁକ୍ତି ବୃକ୍ଧି କରୁଛି

ତେବେ ଏହାପରେ ପରୀକ୍ଷାର୍ଥୀମାନଙ୍ଙ୍ ଅଧିକ ସମୟ ଦିଆଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି

ବୁଣାକାରମାନଙ୍କୁ ବର୍ଷସାରା କାମ ଯୋଗାଇଦେବା ପାଇଁ ଏହା ଏକ ପ୍ରୟାସ ବୋଲି ମନ୍ତୀ କହିଛନ୍ତି

ସଂପ୍ରତି ଡକ୍କର ମହାପାତ୍ର କେନ୍ଦ ସରକାରଙ୍କ କୃଷି ବିଭାଗର ସଚିବ ଓ ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଅଛନ୍ତି